ଦେଶ ପ୍ରଗତି ଓ ଅର୍ଥନୈତିକ ଅଭିବୃଦ୍ଧି ପଥରେ ଆଗେଇ ଚାଲିଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି

ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି

ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ସବ୍କା ସାଥ୍ ସବ୍କା ବିକାଶକୁ ନିଶ୍ଚିତ କରିବେ ଏବଂ କଠିନ ପରିଶ୍ରମ ଓ ପାରିଦର୍ଶିତାର ବିକଳ୍ପ ନାହିଁ ବାରାଣସୀର ଭୋଟ୍ଦାତାମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଶ୍ରୀ ମୋଦି ସେଠାକୁ ଯାଇଥିବା ବେଳେ ପାର୍ଟି କର୍ମୀମାନଙ୍କୁ ଉଦ୍ବୋଧନ ଦେଲାବେଳେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶ ତାଙ୍କୁ ପ୍ରଧାନମନ୍ତ୍ରୀ କରିଛି କିନ୍ତୁ କାଶିର ଲୋକମାନଙ୍କ ପାଇଁ ସେ ଜଣେ ସାଧାରଣ କର୍ମୀ ପ୍ରଧାନମନ୍ତ୍ରୀ କହିଛନ୍ତି ବାରାଣସୀର ପ୍ରତ୍ୟେକ କର୍ମୀ ନରେନ୍ଦ୍ର ମୋଦି ହୋଇପାରିଛନ୍ତି ଓ ପ୍ରଚାର ଅଭିଯାନକୁ ସଫଳ ରୁପେ ତୁଲାଇଛନ୍ତି ପାର୍ଟି ପାଇଁ ପ୍ରାଣବଳୀ ଦେଇଥିବା କର୍ମୀମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ବିଜେପି ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଓ ପାର୍ଟି ମଧ୍ୟରେ ସଠିକ୍ ତାଳମେଳ ରହିବା ଆବଶ୍ୟକ ଯାହା ଫଳରେ କାର୍ଯ୍ୟ ସଂପାଦନରେ ଯୋଗୁଁ ବିଚକ୍ଷଣତା ପ୍ରତିପାଦନ ହୋଇପାରିବ ବିଜେପି ସଭାପତି ଅମିତ ଶାହା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗହଶରେ ଭଗବାନ ଶିବଙ୍କର କାଶି ବିଶ୍ୱନାଥ ମନ୍ଦିରକୁ ଯାଇ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ

ଆଜି ଇଟାନଗରଠାରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳର ବୈଠକରେ ପେମା ଖଖ୍ଜୁଙ୍କୁ ନେତା ନିର୍ବାଚିତ କରାଯାଇଛି ଏହି ବୈଠକରେ ବିଜେପିର ବରିଷ୍ଣ ନେତା ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଜେପି ନଡ୍ଥା ରାମ ମାଧବ ହିମନ୍ତ ବିଶ୍ୱ ଶର୍ମା ଆଦି ଯୋଗ ଦେଇଥିଲେ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ ହେବା ପରେ ଶ୍ରୀ ଖଣ୍ଡୁ ରାଜ୍ୟପାଳ ଡକ୍ଟର ବିଡି ମିଶ୍ରଙ୍କୁ ସାକ୍ଷାତ କରି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି ଗତକାଲି ଶ୍ରୀ ଖଣ୍ଡୁ ତାଙ୍କ ମନ୍ତ୍ରୀ ପରିଷଦ ସହ ରାକ୍ୟପାଳଙ୍କୁ ଇସ୍ତଫା ଦେଇଥିଲେ ସିକିମ୍ ସିକିମ୍ କାରନ୍ତିକାରୀ ମୋର୍ଚ୍ଚାର ସଭାପତି ପିଏସ୍ ଗୋଲେ ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ଓ ତାଙ୍କ ମନ୍ତ୍ରୀପରିଷଦର ସଦସ୍ୟମାନଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି

ଯେଉଁ ମନ୍ତ୍ରୀମାନେ ଆଜି ଶପଥ ନେଲେ ସେହି ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି କୁଙ୍ଗାନିମା ଲେପ୍ଚା ସୋନମ ଲାମା ବିଏସ୍ ପନ୍ତ ମଣିକୁମାର ଶର୍ମା ଅରୁଣ ଉପ୍ରେତି ଲୋକନାଥ ଶର୍ମା ଓ ଅନ୍ୟମାନେ କଂଗ୍ରେସ ପ୍ରେସ୍ କଂଗ୍ରେସ କହିଛି ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ଯେଉଁସବୁ ବିଚାର ଆଲୋଚନା ହୋଇଛି ସେ ସଂକ୍ରାନ୍ତରେ କଚ୍ଚନାଜଳ୍ପନା ଓ ଉଡ଼ା ଖବର କେତେକ ସବୁ ଗଣମାଧ୍ୟମରେ ପ୍ରକାଶ ପାଇଛି ଯାହାକି ଗ୍ରହଣୀୟ ନୁହେଁ ପାର୍ଟି ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲ ଗଣମାଧ୍ୟମ ସମେତ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି ଏଭଳି ଉଡ଼ା କଥାରେ କେହି ବିଶ୍ୱାସ କରନ୍ତୁ ନାହିଁ ଏବଂ ପାର୍ଟି ପକ୍ଷରୁ ଭବିଷ୍ୟତ କାର୍ଯ୍ୟପନ୍ତା ସଂକ୍ରାନ୍ତରେ ଉଦ୍ୟମ କ'ଣ କରାଯାଉଛି ସେଥିପ୍ରତି ଅପେକ୍ଷା କରନ୍ତୁ ସେ କହିଛନ୍ତି କଂଗ୍ରେସ କାର୍ଯ୍ୟକାରିଣୀର ରୁଦ୍ଧଦ୍ୱାର ବୈଠକର ପବିତ୍ରତାକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଗଣମାଧ୍ୟମ ସମେତ ସମସ୍ତେ ଏହି ବୈଠକ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ୍

ପାର୍ଟିର ସଂଗଠନ ସ୍ତରରେ ସମ୍ପୂର୍ଣ୍ଣ ପୂର୍ଣ୍ଣଗଠନ ଓ ବ୍ୟାପକ ପରିବର୍ଭନ ପାଇଁ ଏହି ବୈଠକ ସୁଯୋଗ ପ୍ରଦାନ କରିଥିଲା ବୋଲି ସେ ଦର୍ଶାଇଛନ୍ତି

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ଆଧୁନିକ ଭାରତ ଗଠନରେ ସ୍ୱର୍ଗତ ନେହେରୁଙ୍କ ଅବଦାନ ଯୋଗୁଁ ସେ ସଦାସର୍ବଦା ସ୍କରଣୀୟ ହୋଇ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶପ୍ରତି ତାଙ୍କର ଅବଦାନକୁ ଦେଶବାସୀ ସଦାସର୍ବଦା ମନେ ରଖିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ୍ ଅନସାରୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଶାନ୍ତିବନ ଯାଇ ତାଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଶାନ୍ତି ବନରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି

ହିଟ୍ ଓ୍ୱେଭ୍ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି

ସିଧାସଳଖ ସ୍ୱର୍ଯ୍ୟ କିରଣର ସଂସ୍ୱର୍ଶରେ ନ ଆସି ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି

ପ୍ରବଳ ଗ୍ରୀଷ୍କ ପ୍ରବାହ ଯୋଗୁଁ ରାଜସ୍ଥାନରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଲୋକମାନେ ପ୍ରବଳ ତାତିରେ ଡହଳ ବିକଳ ହେଉଛନ୍ତି

ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏଚ୍ସି ଭଡ୍ରା କଳାଧନ ବୈଧ ମାମଲାରେ ରବର୍ଟ୍ ଭଡ୍ରାଙ୍କ ଆଗୁଆ ଜାମିନ୍କୁ ବାତିଲ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶ୍ରୀ ଭଡ୍ରାଙ୍କଠାରୁ ଜବାବ ମାଗିଛନ୍ତି ଏପ୍ରିଲ୍ ପହିଲା ତାରିଖ ଦିନ ନିମ୍ବ ଅଦାଲତ ଦ୍ୱାରା ତାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ୍କୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ ଜଷ୍ଟିସ୍ ଚନ୍ଦ୍ରଶେଖର ଶ୍ରୀ ଭଡ୍ରାଙ୍କୁ ନୋଟିସ୍ ଜାରି କରିଛନ୍ତି ଭଡ୍ରାଙ୍କର ଘନିଷ୍ଠ ସହଯୋଗୀ ମନୋଜ ଅରୋଡାଙ୍କ ଆଗୁଆ ଜାମିନ୍କୁ ବାତିଲ କରିବା ପାଇଁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆବେଦନ ଉପରେ ଜବାବ ମଗାଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟ୍ରେ ହାଜର ହୋଇ କହିଥିଲେ ଶ୍ରୀ ଭଡ୍ରା ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ହାଜତକୁ ନେବାର ଆବଶ୍ୟକତା ରହିଛି ଦୁଇ ନିୟୁତ ପାଉଣ୍ଡ ମୂଲ୍ୟର ଲକ୍ଷନରେ ଏକ ଘର କିଣିବା କ୍ଷେତ୍ରରେ କଳାଧନ ବୈଧ ଆଇନ୍ ଲଙ୍ଘନ ହୋଇଥିବା ଅଭିଯୋଗରେ ଶ୍ରୀ ଭଡ୍ରାଙ୍କ ବିରୁଦ୍ଧରେ ଏବେ ତଦନ୍ତ ଚାଲିଛି ଏସ୍ସି ଏମ୍ପି ଉତ୍ତରପ୍ରଦେଶର ଘୋଷି ଲୋକସଭା ଆସନର ନବନିର୍ବାଚିତ ବିଏସ୍ପି ସାଂସଦ ଅତୁଲ ରାଇଙ୍କୁ ଗିରଫ୍ରୁ ସୁରକ୍ଷା ଦେବା ପାଇଁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ବାରାଣସୀର ଏକ ଜଣେ କଲେଜ୍ ଛାତ୍ରୀଙ୍କୁ ବଳାକ୍କାର କରିଥିବା ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଶ୍ରୀ ରାଇଙ୍କୁ ଗିରଫ୍ରୁ ସୁରକ୍ଷା ଦେବା ପାଇଁ ଆବେଦନକୁ ସେମାନେ ଗ୍ରହଣ କରିବେ ନାହିଁ ପୂର୍ବରୁ ସୁପ୍ରିମ୍କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଗିରଫ୍ ସୁରକ୍ଷା ଦେବାକୁ ମଧ୍ୟ ମନା କରିଥିଲେ ନିକ ପତ୍ନୀଙ୍କ ସହ ପରିଚୟ କରାଇବା ପାଇଁ ଶ୍ରୀ ରାଇ ସେହି କଲେଜ ଛାତ୍ରୀଙ୍କୁ ଘରକୁ ଡାକି ନେଇ ଯୌନ ନିର୍ଯାତନା ଦେଇଥିବା କଲେଜ୍ ଛାତ୍ରୀ ଜଣଙ୍କ ମେ ପହିଲା ତାରିଖରେ ଏତଲା ରୁକୁ କରିଥିଲେ ଶ୍ରୀ ରାଇଙ୍କର ଓକିଲ କହିଛନ୍ତି ଉତ୍ତରପ୍ରଦେଶରେ ଆଗୁଆ ଜାମିନ୍ ବ୍ୟବସ୍ଥା ନାହିଁ

ଶ୍ରୀ ରାଇଙ୍କୁ ଗିରଫ୍ କରାଯିବାର ଆଶଙ୍କା ଥିବା କଥା ତାଙ୍କ ଓକିଲ କୋର୍ଟ୍ରେ ଦର୍ଶାଇଛନ୍ତି ସିବିଆଇ ରାଜୀବ ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗରେ ଜେରା କରିବା ପାଇଁ ସିବିଆଇ ସମନ ପଠାଇଛି ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ତାଙ୍କୁ ପୁନଃ ଅବସ୍ଥାପିତ କରିବା ପରେ ସିବିଆଇ ଏହି ସମନ ପଠାଇଛି

ଶ୍ରୀ ରାଜୀବ କୁମାରଙ୍କୁ ଯୋଗାଯୋଗ କରିବା ପାଇଁ ବାରମ୍ଭାର ଉଦ୍ୟମ ସତ୍ତ୍ୱେ ସେ ଫୋନ୍ ନ ଉଠାଇବାରୁ ସିବିଆଇ ଟିମ୍ ତାଙ୍କ ବାସଭବନକୁ ଯାଇଥିଲା ଶ୍ରୀ କୁମାର ଯେପରି ଦେଶ ଛାଡ଼ି ପଳେଇ ନଯାଇ ପାରିବେ ସେଥିଲାଗି ସବୁ ବିମାନ ବନ୍ଦର ଦେଶାନ୍ତର ଗମନ କର୍ତ୍ତ୍ୱପକ୍ଷଗୁଡ଼ିଙ୍କୁ ସଜାଗ କରିଦିଆଯାଇଛି ତାଙ୍କର ଆତକାତ ଉପରେ ତୁରନ୍ତ ସିବିଆଇକୁ ଖବର ଦେବା ଲାଗି ମଧ୍ୟ ସେହି କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଜଷ୍ଟିସ୍ ତଲୱନ୍ତ ସିଂହ ରଜନୀଶ ଭଟ୍ନାଗର ଆଶା ମେନନ୍ ଓ ବ୍ରିଜେସ୍ ସେଠୀଙ୍କୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍ ଆଜି ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ସେନସେକ୍ନ ବିଶ୍ୱ ପୁଞ୍ଜିବଜାରରେ ସକାରାତ୍ମକ ସଂକେତ ଯୋଗୁଁ ବମ୍ଘେ ଷ୍ଟକ୍ ବଜାର ସୂଚକାଙ୍କ ରେକର୍ଡ ସ୍ତର ଛୁଇଁଛି